ମାନସିକ ପାଶି ଧରି ବିଭିନ୍ ଶୈବପୀଠ ଉଦ୍ଦେଶ୍ୟରେ କାଉଡିଆଙ୍କ ଯାତ୍ରା ଏବଂ ରାକ୍ୟଗୋଷୀ ଟେବୁଲ ଟେନିସ ଚାମ୍ପିୟନସିପ୍ର ମିଳିତ ବର୍ଗରେ ଆକି ଭାରତ ଭେଟିବ ସିଙ୍ଗାପ୍ତରକ୍

ସେ କହିଛନ୍ତି ସ୍ୱାସ୍ଥ୍ୟ ଓ ସେବାଶୁଶ୍ରୁଷା ଯୋଗାଇଦେବାକୁ ଉଦ୍ଦିଷ୍ ଏହି ଜନଆରୋଗ୍ୟ କେନ୍ଦ୍ରଗୁଡ଼ିକ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି

ସେହିଭଳି ଷେସନଗୁଡିକରେ ଯାତ୍ରୀଙ୍କର ସର୍ବନିମୁ ଆବଶ୍ୟକତା ନିଶ୍ବିତ କରିବା ଲାଗି ମନ୍ତୀ ଶ୍ରୀ ଷଡଙଗୀ ଗୁରୁତ୍ୱାରୋପ କରିଛନ୍ତି

ଏହି ଅଭିଯୋଗ ଭିଉିରେ କିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଉପଜିଲ୍ଲାପାଳ ଗତକାଲି ଭିଜନ ଆଶ୍ରୟ ଗୂହକୁ ମଧ୍ଧ ଚଢାଉ କରିଥିଲେ କାଗଜପତ୍ର ଯାଞ କରିବା ସହ କର୍ମଚାରୀଙ୍ଙ ସହ ଆଲୋଚନା କରିଥିଲେ ତେବେ ଅନ୍ୟପକ୍ଷରେ ଆଶ୍ରୟଗ୍ହର ନିର୍ଦ୍ଦେଶକ ସରୋଜ ଦାସ ଏହି ଅଭିଯୋଗକୁ ଖଖନ କରିବା ସହ ଏହା ତାଙ୍କ ବିରୁଦ୍ଦରେ ଏକ ଷଡଯନ୍ତ ବୋଲି କହିଛନ୍ତି

ଏ ଅବସରରେ ଏକ ମିନି ମାରାଥନ ଅନୁଷ୍ଟିତ ହୋଇଥିଲା

ଏଥିରେ ବିଏସଏଫର ବରିଷ ଅଧିକାରୀ ଜନସାଧାରଣ ଓ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଶ କରିଥିଲେ

ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା

ଏହି ଘଟଣା ପ୍ରତିବାଦରେ ଡାକ୍ତର ଓ ସୁରକ୍ଷାକର୍ମୀମାନେ ଧାରଣାରେ ବସିଥିଲେ

ଜିଆରପି ଏବଂ ରାୟଗଡା ପୋଲିସ ମିଳିତଭାବେ ଏକ ଅଭିଯାନରେ ସେମାନଙ୍କୁ ଉଦ୍ଧାର କରିଛନ୍ତି

ଓଜେଇ ପରୀକ୍ଷା ରାଜ୍ୟରେ ଦ୍ୱିତୀୟ ଓଡ଼ିଶା ଯୁଗ୍ଗ ପ୍ରବେଶିକା ପରୀକ୍ଷା ଓଜେଇଇ ଆଜି ଅନୁଷିତ ହୋଇଯାଇଛି

ଦୁଇଟି ସିଟିଂରେ ପରୀକ୍ଷା ଅନୁଷ୍ଟିତ ହୋଇଥିଲା

ମହିଳା ଓ ପୁରୁଷ ସିଙ୍ଗଲ ମ୍ୟାଚ ଆଜି ଅନୁଷିତ ହେଉଥିବାବେଳେ ରାତିରେ ଭାରତ ଓ ସିଙ୍ଙାପୁର ଦଳ ମଧ୍ଧରେ ମିକ୍ ଡବଲ ଫାଇନାଲ ଅନୁଷ୍ଷିତ ହେବ ଆସନ୍ତାକାଲି ଏହି ଚାମ୍ପିୟନସିପ୍ ଶେଷ ହେଉଛି